ଇଲେକସନ୍ କମିଶନ୍ କନ୍ଫରେନ୍ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଅରୋଡା କହିଛନ୍ତି କାହାର ଚାପର ବସବର୍ତ୍ତୀ ହୋଇ କିମ୍ବା ଭୟଭୀତ ହୋଇ ନିର୍ବାଚନ କମିଶନ୍ କାଗଜ ବ୍ୟାଲଟ୍ ବ୍ୟବସ୍ଥାକୁ ଫେରିବ ନାହିଁ ସେ କହିଛନ୍ତି ନିର୍ବାଚନ କମିଶନ୍ ଇଲେକ୍ରୋନିକ୍ ଭୋଟିଂ ମେସିନ୍ ଓ ଭୋଟର ଭେରିଫାଏବୁଲ୍ ପେପର ଅଡିଟ୍ ଟ୍ରେଲ୍ ମେସିନ୍ ବ୍ୟବହାର ଜାରି ରଖିବ ନୂଆଦିଲ୍ଲୀରେ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଆସନ୍ତାକାଲି ନବମ ଜାତୀୟ ଭୋଟର ଦିବସ ପାଳିତ ହେଉଛି ନିର୍ବାଚନ କମିଶନ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା ଏସ୍ସି ସିବିଆଇ ସୁପ୍ରିମ୍କୋର୍ଟ ବିଚାରପତି କଷ୍ଟିସ୍ ଏକେ ସିକ୍ରି' ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ନିଯୁକ୍ତି କରି କେନ୍ଦ୍ର ସରକାର ନେଇଥିବା ନିଷ୍ପଭିକ୍ତ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି ଜଷ୍ଟିସ୍ ସିକ୍ରିଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ମାମଲାର ଅନ୍ୟ ଏକ ଖଣ୍ଡପୀଠ ଦ୍ୱାରା ଆସନ୍ତାକାଲି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟିରେ କଷ୍ଟିସ୍ ସିକ୍ରି ସଦସ୍ୟ ଥିଲେ ପୂର୍ବ ଶୁଣାଣିରେ ପ୍ରଧାନ ବିଚାରପତି କଷ୍ଠିସ୍ ରଞ୍ଜନ ଗୋଗୋଇ ମଧ୍ୟ ମାମଲାରୁ ଓହରି ଯାଇଥିଲେ

ଖବର ଅନୁସାରେ ସିବିଆଇ ମହାରାଷ୍ଟ୍ରର ମୁମ୍ୟାଇ ଓ ଔରଙ୍ଗାବାଦ୍ଠାରେ ଆଜି ସକାଳୁ ତଦନ୍ତ କରିଛି

ସିବିଆଇ ଗତବର୍ଷ ଧୁତ୍ଙ୍କ ବିରୁଦ୍ଧରେ ପ୍ରାରମ୍ଭିକ ତଦନ୍ତ କରିଥିଲା

ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ରେ ମଧ୍ୟ ଏହାର ପ୍ରସାରଣ ହେବ ପ୍ରଥମେ ଏହା ହିନ୍ଦୀରେ ଓ ଏହା ପରେ ଇଂରାଜୀରେ ପ୍ରସାରିତ ହେବ

ପିଏମ୍ ଟାବ୍ଲ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନକୁ ପ୍ରଜ୍ଞାପନ ମେଢ଼ କଳାକାର ଆଦିବାସୀ ଅତିଥି ଏନ୍ସିସି କ୍ୟାଡେଟ୍ ଓ ଏନ୍ଏସ୍ଏସ୍ ସ୍ୱଚ୍ଚାସେବୀମାନଙ୍କୁ ଆମନ୍ତ୍ରଣ କରିଥିଲେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ଅଂଶଗ୍ରହଣ କର୍ରଥିବାର୍ ସେମାନଙ୍କ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି କହିଛନ୍ତି ଏହା ସେମାନଙ୍କ ପାଇଁ ଏକ ମହାନ ସ୍ରଯୋଗ ଓ ସମଗ୍ର ଦେଶ ସେମାନଙ୍କଠାରୁ ଅନୁପ୍ରାଣିତ ହେବ ପ୍ରଧାନମନ୍ତ୍ରୀ ଦୈନନ୍ଦିନ ଜୀବନରେ ଶ୍ଚଙ୍ଖଳାର ଗୁରୁତ୍ୱକୁ ଉଲ୍ଲେଖ କରି କହିଛନ୍ତି ଶ୍ଚଙ୍ଖଳା ଏନ୍ସିସି ର ଏକ ଅବିଚ୍ଛେଦ୍ୟ ଅଂଶ ସେ କହିଛନ୍ତି ନାଗରିକମାନଙ୍କ ସର୍ବଦା ସେମାନଙ୍କର ନାଗରିକ କର୍ତ୍ତବ୍ୟ ପ୍ରତି ସଚେତନ ରହିବାକ୍ ପଡ଼ିବ ଶ୍ରୀ ମୋଦି କହିଛନ୍ତି ନାଗରିକ କର୍ତ୍ତବ୍ୟ ଓ ଜନସାଧାରଣଙ୍କ ଆକାଂକ୍ଷା ଭାରତକୁ ଉଚ୍ଚ ଶିଖରକୁ ନେଇଯିବ ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ଆମନ୍ତ୍ରୀତ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଛନ୍ତି

ବାଲ୍ ପୁରସ୍କାର ବିଜୟୀ ହୋଇଥିବା ପିଲାମାନେ ସେମାନଙ୍କର ସଫଳତା ଓ କାହାଣୀଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଶ୍ରୀ ମୋଦି ସେମାନଙ୍କର ପ୍ରଶଂସା କରି ପୁରସ୍କାର ବିଜୟୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ଏହି ପୁରସ୍କାର ପ୍ରତିଭାଶାଳୀ ପିଲାମାନଙ୍କୁ ସ୍ୱୀକୃତି ଦେବାରେ ଏକ ସୁଯୋଗ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ପ୍ରକୃତି ସହ ଜଡ଼ିତ ହେବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ପିଲାମାନଙ୍କ ସହ ସେ ଆଳାପ ଆଲୋଚନା କରିଛନ୍ତି ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଦୁଇଟି ଶ୍ରେଣୀରେ ଦିଆଯାଇଥାଏ ସେଗୁଡ଼ିକ ହେଲା ବାଲ୍ ଶକ୍ତି ପୁରସ୍କାର ଓ ବାଲ୍ କଲ୍ୟାଣ ପୁରସ୍କାର ବାଲ୍ ଶକ୍ତି ପୁରସ୍କାର ପିଲାମାନଙ୍କୁ ଦିଆଯାଉଥିବା ବେଳେ ବାଲ୍ କଲ୍ୟାଣ ପ୍ରରସ୍କାର ପିଲାମାନଙ୍କ ପାଇଁ କାର୍ଯ୍ୟ କର୍ରଥିବା ଅନ୍ତିଷ୍ଠାନ ଓ ବ୍ୟକ୍ତି ବିଶେଷଜ୍ଞଙ୍କୁ ଦିଆଯାଇଥାଏ

ଗାର୍ଲ ଚାଇଲ୍ ଡେ ମହିଳା ଓ ଶିଶ୍ର ବିକାଶ ମନ୍ତ୍ରୀ ମନେକା ଗାନ୍ଧି କହିଛନ୍ତି ଶିଶ୍ର କନ୍ୟାମାନଙ୍କୁ କ୍ଷମତାପନ୍ନ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ସେ କହିଛନ୍ତି ବେଟି ବଚାଓ ବେଟି ପଢ଼ାଓ ଯୋଜନା ପରେ ବାଳିକାମାନଙ୍କୁ କ୍ଷମତାପନ୍ନ କରିବା ଦିଗରେ ଏକ ସାମାଜିକ ପରିବର୍ତ୍ତନ ଦେଖିବାକୁ ମିଳିଛି ବେଟି ବଚାଓ ବେଟି ପଢ଼ାଓ ଯୋଜନାର ବାର୍ଷିକୀ ପାଳନ ଅବସରରେ ନ୍ତାଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଏହା କହିଛନ୍ତି ଏହି ଦିନଟିକୁ ଜାତୀୟ ଶିଶୁ କନ୍ୟା ଦିବସ ରୂପେ ପାଳନ କରାଯାଉଛି ସେ କହିଛନ୍ତି ଶିଶୁ ପୁତ୍ର ତୁଳନାରେ ଶିଶୁ କନ୍ୟାମାନଙ୍କ ସଂଖ୍ୟାରେ ହରିଆନା ଓ ପଞ୍ଜାବ ଭଳି ରାଜ୍ୟଗୁଡ଼ିକରେ ଯଥେଷ୍ଟ ଉନ୍ତି ପରିଲକ୍ଷିତ ହୋଇଛି ବେଟି ବଚାଓ ବେଟି ପଡ଼ାଓ ସହ ସଂପୂକ୍ତ ସବ୍ର ପକ୍ଷକୁ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି

ଏଥିପାଇଁ ପ୍ରସ୍ତୁତି ଗଣନା ଗତ ସନ୍ଧ୍ୟାରୁ ଆରମ୍ଭ ହୋଇ ସ୍ୱଚାରୁର୍ପେ ଚାଲିଛି କଲାମ୍ ସାଟ୍ ଚେନ୍ନାଇର ସ୍କେସ୍ କିଡ୍କ୍ ଇଣ୍ଡିଆ ଓ ଛାତ୍ରମାନଙ୍କ ଦ୍ୱାରା ବିକଶିତ ହୋଇଛି

ଉତ୍ତରାଖଣ୍ଡ ଓ୍ବେଦର ଉତ୍ତରାଖଣ୍ଡର ଅନେକ ଗ୍ରାମ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକଠାରୁ ବିଚ୍ଛିନ୍ନ ହୋଇ ରହିଛି ରାଜ୍ୟରେ ଭିଷଣ ତୁଷାରପାତ ସାଙ୍ଗକୁ ବର୍ଷା ଲାଗି ରହିଛି ରାସ୍ତା ସଫା କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି

ଇତିମଧ୍ୟରେ ପରିବହନ ବିଦ୍ୟୁତ୍ ଯୋଗାଣ ଓ ପାନୀୟ ଜଳ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି

ଶନିବାର ଦିନ ସାଧାରଣତନ୍ତ୍ର ଦିବସ ଉହବରେ ସେ ମୁଖ୍ୟ ଅତିଥି ହେବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍ ମଣ୍ଡେଲାଙ୍କ ପରେ ଶ୍ରୀ ରାମଫୋସା ହେଉଛନ୍ତି ଦ୍ୱିତୀୟ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ଯିଏ ସାଧାରଣତନ୍ତ୍ର ଦିବସ ଉହବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି ଆଜି ସନ୍ଧ୍ୟାରେ ନ୍ନଆଦିଲ୍ଲୀରେ ସାୟାଦିକମାନଙ୍କୁ ଏ ସଂକ୍ରାନ୍ତୀୟ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ସଚିବ ଟିଏସ୍ ତୀରୁମୂର୍ତ୍ତି କହିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମଫୋସାଙ୍କ ମଧ୍ୟରେ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା ହେବ କଥାବାର୍ତ୍ତାରେ ଦ୍ୱିପକ୍ଷିୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗମାନ ସ୍ଥାନ ପାଇବ ଏହାପରେ ଦୁଇ ଦେଶ ବିଭିନ୍ନ କ୍ଷେତ୍ରରେ ଅନେକ ରାଜିନାମା ସ୍ୱାକ୍ଷର କରିବେ ଶ୍ରୀ ତୀରମ୍ଭର୍ତ୍ତି କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକ୍ତ ଆହୁରି ମଜବୃତ କରିବ ରାଷ୍ଟ୍ରପତି ରାମଫୋସାଙ୍କ ସହ ତାଙ୍କର ପତ୍ନୀ ଡକ୍କର ଶେପୋ ମୋସେପେ ଓ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଭାରତ ଗସ୍ତରେ ଆସ୍ବଛନ୍ତି

ଏନ୍ଆଇଏ ଆସର ଆରେଷ୍ଟ ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ ଫେରାର୍ ଅଭିଯୁକ୍ତ ଅହମ୍ମଦ ଆସରକୁ ନୂଆଦିଲ୍ଲୀର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଗିରଫ୍ କରିଛି ଆସର ସାଉଦିଆରବର୍ ଆସି ବିମାନର୍ ଅବତରଣ କରିବା ପରେ ତାକୁ ଗିରଫ୍ କରାଯାଇଛି

ସେହି ବିଷ୍କୋରଣରେ ଦୁଇ ଜଣ ଲୋକ ଆହତ ହୋଇଥିଲେ

ଆସରକୁ ଆଜି ନ୍ତଆଦିଲ୍ଲୀର ଏନ୍ଆଇଏ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ ସେଠାରୁ ତାକୁ କୋଚିକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ପଠାଯିବ